ଏସ୍ସି କର୍ଣ୍ଣାଟକ କର୍ଣ୍ଣାଟକରେ ବିଜେପିର ସରକାର ଗଠନକୁ ଚ୍ୟାଲେଞ୍ଜ୍ କରି କଂଗ୍ରେସ ଓ ଜେଡିଏସ୍ ପକ୍ଷରୁ ମିଳିତ ଭାବେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ ଗତକାଲି ବଡ଼ିଭୋର୍ର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ଉଭୟ ଦଳ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ ଜଷ୍ଟିସ୍ ଏକେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଟ୍ଗଣିଆ ବେଞ୍ କହିଥିଲେ ଶପଥଗ୍ରହଣ ଏବଂ ସରକାର ଗଠନ ଏହି ଆବେଦନ ଉପରେ ବିଚାର ପ୍ରକ୍ରିୟା ଚୂଡ଼ାନ୍ତ ହେବା ଉପରେ ନିର୍ଭର କରେ ସୁପ୍ରିମକୋର୍ଟ ଆହୁରି କହିଥିଲେ ଯେ ଏହି ମାମଲାରେ ବିଜେପି ସମେତ ଅନ୍ୟ ପକ୍ଷଙ୍କ ଯୁକ୍ତି ମଧ୍ୟ ଶୁଶିବାର ଆବଶ୍ୟକତା ରହିଛି ସୁପ୍ରିମକୋର୍ଟ ବିଜେପି ସମେତ ଅନ୍ୟାନ୍ୟ ପକ୍ଷଙ୍କୁ ନୋଟିସ୍ ଜାରି କରି ଏ ସଂପର୍କରେ ସେମାନଙ୍କର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ଦାବି ସମ୍ଭଳିତ ପତ୍ରକୁ କୋର୍ଟରେ ଉପସ୍ଥାପନ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବିଜେପିକୁ ନିର୍ଦ୍ଦେଶ ଦେଇଛନ୍ତି ଜେକେ ଗନ୍ ଫାଇଟ୍ ଜାମ୍ମୁ କାଶ୍ୱୀରର ଉତ୍ତର କାଶ୍ୱୀର ଅନ୍ତର୍ଗତ ବାନ୍ଦିପୋରା ଜିଲ୍ଲାର ହାଜିନ୍ ଅଞ୍ଚଳରେ ଗତ ମଧ୍ୟରାତ୍ରି ପରେ ସନ୍ତ୍ରାସବାଦୀମାନେ ସେନା ପଇଁତରା ଦଳ ଉପରେ ଆକ୍ରମଣ କରିବା ପରେ କିଛିସମୟ ପାଇଁ ଗୁଳି ବିନିମୟ ଘଟିଥିଲା ଏଥିରେ କେହି ମୃତାହତ ହୋଇଥିବାର ଖବର ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ

ଯାହାଫଳରେ ଗୁଳି ବିନିମୟ ଘଟିଥିଲା ଆକ୍ରମଣ ପରେ ସୁରକ୍ଷା ବଳର କର୍ଡନ ଭାଙ୍ଗି ସନ୍ତାସବାଦୀମାନେ ସେହି ଅଞ୍ଚଳରୁ ଖସିଯିବାରେ ସକ୍ଷମ ହୋଇଥିବାର ଜଣାପଡ଼ିଛି

ପବିତ୍ର ରମଜାନ ଅବସରରେ କେନ୍ଦ୍ର ସରକାର ସମଗ୍ର କାଶ୍ମୀର ଉପତ୍ୟକାରେ ସନ୍ତାସବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି ଜେକେ ଆଟାକ୍ ଜାମ୍ମୁ କାଶ୍ମୀରର ଶ୍ରୀନଗରସ୍ଥିତ ଡାଲଗେଟ୍ ଅଞ୍ଚଳରେ ଥିବା ହୋଟେଲ୍ ହିଲ୍ ସ୍କର୍ଟ ନିକଟରେ ମୁତୟନ ହୋଇଥିବା ପୁଲିସ୍ କର୍ମୀଙ୍କଠାରୁ ଅଜ୍ଞାତ ଉଗ୍ରବାଦୀମାନେ ଗତ ସନ୍ଧ୍ୟାରେ ତିନୋଟି ରାଇଫଲ୍ ଲୁଟି ନେଇଛନ୍ତି ସହରର କଡ଼ା ସୁରକ୍ଷା ଅଞ୍ଚଳ ଭାବେ ଜଣାଶୁଣା ଗୁପକର ରୋଡ୍ରେ ଥବା ସଂପୂକ୍ତ ସ୍ଥାନଟି ମୁଖ୍ୟମନ୍ତ୍ରୀଙ୍କ ବାସଭବନର ମାତ୍ର ଅଳ୍ପ କିଲୋମିଟର ଦୂରରେ ଅବସ୍ଥିତ ସେହି ଅଜଣା ଉଗ୍ରବାଦୀମାନେ ପୁଲିସ୍ ଗାର୍ଡଙ୍କଠାରୁ ଗୋଟିଏ ଏସ୍ଏଲ୍ଆର୍ ଏବଂ ଦୁଇଟି ଇନ୍ସାସ୍ କିସମର ରାଇଫଲ ଲୁଟି ନେଇଥିବା ସୂଚନା ମିଳିଛି ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ ଯେ ସେଠାରେ ନିୟୋଜିତ ପୁଲିସ୍ କର୍ମୀ ରାତ୍ରିଭୋଜନ ପାଇଁ ଯାଇଥିବା ବେଳେ ଉଗ୍ରବାଦୀମାନେ ବାଇକ୍ରେ ଆସି ହିଜିବୁଲ୍ ମୁଜାହିଦ୍ଦିନ ସପକ୍ଷ ସ୍ଲୋଗାନ୍ ଦେଇ ତିନୋଟି ରାଇଫଲ୍ ଲୁଟି ନେଇଥିଲେ ତେବେ ହୋଟେଲ୍ ହିଲ୍ ସ୍କର୍ଟଠାରେ ଏହି ଘଟଣା ଘଟିବା ବେଳେ କୌଣସି ମୃତାହତ ଖବର ମିଳିନାହିଁ ବାରଣାସୀ ରିପୋର୍ଟ ବାରାଣସୀରେ ଗତ ମଙ୍ଗଳବାର ନିର୍ମାଣାଧୀନ ଫ୍ଲାଇ ଓଭର୍ ଭୁଶୁଡ଼ିବା ଜନିତ ଦୁର୍ଘଟଣାରେ ୟୁପି ବ୍ରିକ୍ କର୍ପୋରେସନ୍ର ପରିଚାଳନା ନିର୍ଦ୍ଦେଶକ ରାଜନ ମିତ୍ତଲ ଏବଂ ମୁଖ୍ୟ ପ୍ରକଳ୍ପ ପରିଚାଳକ ଏସ୍ସି ତିୱାରୀଙ୍କ ସମେତ ସାତଜଣ ବରିଷ୍ଣ ଅଧିକାରୀଙ୍କ ବିରୁଦ୍ଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କୃଷି ଉତ୍ପାଦନ କମିଶନର ଆର୍ପି ସିଂହଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ ତଦନ୍ତ କମିଟିର ରିପୋର୍ଟ ମିଳିବା ପରେ ଶ୍ରୀ ଯୋଗୀ ଏହି ନିଷ୍କଭି ନେଇଛନ୍ତି ଗତକାଲି ସନ୍ଧ୍ୟାରେ ତିନିଜଣିଆ କମିଟି ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ ଦୋଷୀଙ୍କ ବିରୁଦ୍ଧରେ ପୂର୍ତ୍ତ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ କୁହାଯାଇଛି ବୈଷୟିକ ତ୍ରଟି ଯୋଗୁଁ ଦୁର୍ଘଟଣା ଘଟିଛି କି ନାହିଁ ସେଥିଲାଗି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଏକ ତିନିଜଣିଆ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରିଛନ୍ତି

ଏହି ଯୋଜନା ଦ୍ୱାରା କାବେରୀ ନଦୀ କଳକୁ କର୍ଷ୍ଣାଟକ ତାମିଲନାଡୁ କେରଳ ଓ ପୁଡ଼ୁଚେରୀ ମଧ୍ୟରେ ସହଜ ଭାବେ ବଣ୍ଟନ କରାଯାଇ ପାରିବ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠ ଏ ସଂପର୍କିତ ରାୟକ୍ର ସଂରକ୍ଷିତ ରଖି ଗତକାଲି କହିଥିଲେ କାବେରୀ ପରିଚାଳନା ଯୋଜନାକୁ ଚଡ଼ାନ୍ତ କଲାବେଳେ ସବୁ ଭାଗିଦାରୀମାନଙ୍କର ମତାମତକୁ ବିଚାରକୁ ନିଆଯିବ

ଚାରୋଟିଯାକ ରାଜ୍ୟ ମଧ୍ୟରେ କାବେରୀ ନଦୀ ଜଳ ବଣ୍ଟନ ଉପରେ ମଝିରେ ମଝିରେ ନିର୍ଦ୍ଦେଶ ଜାରି କରିବା ପାଇଁ କେନ୍ଦ୍ର ସରକାରଙ୍କ କ୍ଷମତା ପ୍ରଦାନ ସଂକ୍ରାନ୍ତୀୟ ଚିଠା ଯୋଜନାର କେତେକ ବ୍ୟବସ୍ଥାରେ ସଂଶୋଧନ କରିବା ପାଇଁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେହି ଅନ୍ଦଯାୟୀ ଯୋଜନାରେ ପରିବର୍ତ୍ତନ କରାଯାଇଛି ବୋଲି ଆଟର୍ଣ୍ଣି ଜେନେରାଲ୍ କେକେ ବେଶ୍ରଗୋପାଳ କୋର୍ଟରେ ଜଣାଇଥିଲେ ବରିଷ୍ଠ ଆଇନଜୀବୀ ଶ୍ୟାମ ଡିଭାନ୍ କର୍ଷାଟକ ସରକାରଙ୍କ ପକ୍ଷର୍ ହାଜର ହୋଇ ଗତକାଲି କେତେକ ପ୍ରସ୍ତାବ ଉପସ୍ଥାପନ କରିବା ସହିତ କାବେରୀ ଯୋଜନା ଚୂଡାନ୍ତ କରିବା ସମୟରେ ଏହି ସବୁ ପ୍ରସ୍ତାବ ଉପରେ ବିଚାର କରିବାକୁ ଅନ୍ତରୋଧ କରିଥିଲେ

ରାଜ୍ୟପାଳ ବଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବରିଷ୍ଣ ବିକେପି ନେତା ଅନନ୍ତକୁମାର ପ୍ରକାଶ ଜାଭ୍ଡେକର ଧର୍ମେନ୍ଦ୍ର ପ୍ରଧାନ ଜେପି ନଡ୍ଡା ଓ ବିଜେପିର ସମସ୍ତ ନବନିର୍ବାଚିତ ବିଧାୟକ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ

ଅନ୍ୟପକ୍ଷରେ କର୍ଷାଟକରେ ବିଜେପି ସରକାର ଗଠନ କରିବାର ଯେଉଁ ପ୍ରଚେଷ୍ଟା ଚଳାଇଛି ତାକୁ ବିରୋଧ କରିବା ପାଇଁ ଜେଡିଏସ୍ ରାଜ୍ୟ ସଭାପତି ଏଚ୍ଡି କୁମାରସ୍ୱାମୀ ମମତା ବାନାର୍ଜୀ ଏବଂ ମାୟାବତୀଙ୍କ ସମେତ ସମସ୍ତ ଅଣବିଜେପି ରାଜନୈତିକ ଦଳକ୍ ଅନ୍ଦରୋଧ କରିଛନ୍ତି ଗତକାଲି ବାଙ୍ଗାଲୋରଠାରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ସେ କହିଛନ୍ତି ମୋଦି ସରକାର ଧମକ ତଥା ଅନ୍ୟାନ୍ୟ ଉପାୟ ଅବଲମ୍ଭନ କରି କଂଗ୍ରେସ ଏବଂ ଜେଡିଏସ୍ ବିଧାୟକମାନଙ୍କୁ ତାଙ୍କ ଦଳରେ ଯୋଗଦେବା ପାଇଁ ବାଧ୍ୟ କର୍ରଛନ୍ତି ଇଣ୍ଡିଆ ପାକିସ୍ତାନ ଭାରତ ଗତକାଲି କହିଛି ଉଭୟ ଦେଶର ଜେଲ୍ରେ ଥିବା ମସ୍ୟଜୀବୀ ଓ କଏଦୀମାନଙ୍କ ମାନବିକ ପ୍ରସଙ୍ଗ ଉପରେ ବିଚାର ପାଇଁ ଯୁଗ୍ମ ନ୍ୟାୟିକ ବ୍ୟବସ୍ଥାର ପୁନଃ ସ୍ଥାପନ ପ୍ରସ୍ତାବ ଉପରେ ପାକିସ୍ତାନ ସକାରାତ୍ମକ ପ୍ରତିକ୍ରିୟା ପ୍ରଦାନ କରିଛି ଏହି ବ୍ୟବସ୍ଥାର ପୁନଃ ପ୍ରଚଳନ ପାଇଁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନର ଉଚ୍ଚାୟୁକ୍ତକୁ ଗତ ଆକ୍ଟୋବର ମାସରେ ପ୍ରସ୍ତାବ ଦେଇଥିଲେ

ବିବୃତ୍ତିରେ କୁହାଯାଇଛି ଏହି କମିଟିର ଗସ୍ତ ପାଇଁ ତାରିଖ ଚୂଡ଼ାନ୍ତ କରିବାକୁ ଭାରତ ପାକିସ୍ତାନକୁ କହିଛି

ଜିଜେ ଆକ୍ସିଡେଣ୍ଟ୍ ଗୁଜରାଟ ସରକାର ସଡ଼କ ଦୁର୍ଘଟଣାରେ ପ୍ରୀଡ଼ିତମାନଙ୍କ ପାଇଁ ଆଜିଠାରୁ ଏକ ମାଗଣା ଚିକିହା ଯୋଜନାର ଶୁଭାରମ୍ଭ କରୁଛନ୍ତି

ଏହି ମାଗଣା ଚିକିତ୍ସା ମଧ୍ୟରେ କ୍ଷତସ୍ଥାନର ଡ୍ରେସିଂ ଏକ୍କରେ ରକ୍ତ ସଂଚାରଣ ଆଇସିୟୁ ଚିକିତ୍ସା ଏବଂ ଏମ୍ଆର୍ଆଇ ସମେତ ହସ୍ପିଟାଲ୍ରେ ଉପଲବ୍ଧ ସମସ୍ତ ଚିକିତ୍ସା ସୁବିଧା ଅନ୍ତର୍ଭୁକ୍ତ